ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେତେବେଳେବି ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା କଥା ଉଠିଛି ସେତେବେଳେ ସମଗ୍ର ବିଶ୍ୱ ଭାରତର ଅଙ୍ଗୀକାରବଦ୍ଧତା ଓ ଶକ୍ତିର ନିଦର୍ଶନ ଜାଶିବାକୁ ପାଇଛି ସେ କହିଛନ୍ତି ଯେଉଁମାନେ ଲଦାଖରେ ଭାରତର ମାଟି ଉପରେ ଲୋଲୁପ ଦୃଷ୍ଟି ରଖିବାର ପ୍ରୟାସ କରିଛନ୍ତି ସେମାନେ ଠିକଣା ଜବାବ ପାଇଛନ୍ତି ଆକି ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଭାବନା ବ୍ୟକ୍ତ କରିବାକୁ ଯାଇ ଶ୍ରୀ ମୋଦୀ କହିଛନ୍ତି ଭାରତ ବନ୍ଧୁତ୍ୱର ଭାବନାକୁ ସମ୍ମାନ ଦେଇଥାଏ ତେବେ ଯେକୌଣସି ଶତ୍ରକୁ ଯଥାର୍ଥ ପ୍ରତିକ୍ରିୟା ଦେବାପାଇଁ ମଧ୍ୟ ଦେଶ ସକ୍ଷମ ଭାରତମାତାର ସମ୍ମାନ ଓ ଗୌରବ ଉପରେ କାହାରିକୁ କୁଦୃଷ୍ଟି ରଖିବାକୁ ଦିଆଯିବ ନାହିଁ ବୋଲି ଆମର ସାହସୀ ସେନା ପ୍ରମାଣ ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଲଦାଖରେ ଯେଉଁ ଯବାନମାନେ ଆତ୍ମବଳୀ ଦେଇଛନ୍ତି ରାଷ୍ଟ୍ର ସେମାନଙ୍କର ସାହସିକତା ଆଗରେ ମଥାନତ କରୁଛି ସେମାନଙ୍କର ପରିବାର ସଦସ୍ୟଙ୍କ ଭଳି ପ୍ରତ୍ୟେକ ଭାରତୀୟ ଏହି ଅପ୍ରରଣୀୟ କ୍ଷତି ପାଇଁ ଗଭୀରଭାବେ ମର୍ମାହତ ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାର ଲୋକମାନେ ସେମାନଙ୍କର ବୀର ସନ୍ତାନମାନଙ୍କ ଚରମ ବଳିଦାନ ପାଇଁ ହୃଦୟ ଭିତରେ ଯେଉଁ ଗର୍ବ ଓ ଗୌରବ ଅନୁଭବ କରୁଛନ୍ତି ତାହା ଦେଶର ବାସ୍ତବ ଶକ୍ତିକୁ ପ୍ରତିଫଳିତ କର୍ୁଛି ଭାରତମାତାର ସୁରକ୍ଷା ପାଇଁ ଯବାନମାନେ ଯେଉଁ ଅଙ୍ଗିକାରବଦ୍ଧତା ସହ ଚରମ ବଳିଦାନ ଦେଇଛନ୍ତି ତାହା ଆମ ସମସ୍ତଙ୍କର ଜୀବନର ଲକ୍ଷ୍ୟ ହେବା ଉଚିତ ବୋଲି ଶ୍ରୀ ମୋଦୀ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ଆତ୍ମନିର୍ଭର ଭାରତ ଶହୀଦମାନଙ୍କ ପାଇଁ ସବୁଠାରୁ ସଠିକ୍ ଓ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ଶ୍ରୀ ମୋଦୀ ପ୍ରତିରକ୍ଷା କ୍ଷେତ୍ରର ପ୍ରସ୍ତୁତିର ଗୁରୁତ୍ୱ ଉପରେ ମଧ୍ୟ ଆଲୋକପାତ କରିଛନ୍ତି ସେ କହିଛନ୍ତି ସ୍ୱାଧୀନତା ପରେ ପୂର୍ବ ଅଭିଜ୍ଞତାର ଫାଇଦା ନେଇ ଆମମାନଙ୍କର ପ୍ରତିରକ୍ଷା କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ପାଇଁ ଉଦ୍ୟମ କରିବାର ଆବଶ୍ୟକତା ଥିଲା କିନ୍ତୁ ଆମେ ଏହା କରିନାହୁଁ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତିରକ୍ଷା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଆତ୍ମନିର୍ଭରଶୀଳତା ଆଡ଼କୁ ଦ୍ରୁତଗତିରେ ଆଗେଇ ଚାଲିଛି ଜନସାଧାରଣଙ୍କ ଅଂଶଗ୍ରହଣ ବିନା କୌଣସି ଅଭିଯାନ ସଫଳତାର ସହ ହାସଲ ହୋଇପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସାମୂହିକ ଅଙ୍ଗିକାରବଦ୍ଧତା ପ୍ରତିଶ୍ରତିବଦ୍ଧତା ଦ୍ୱାରା ଏକ ଆତ୍ମନିର୍ଭର ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନାଗରିକମାନଙ୍କୁ ଆହ୍ୱାନ କରିଛନ୍ତି ଶ୍ରୀ ମୋଦୀ କହିଛନ୍ତି ଯେତେବେଳେ ଲୋକମାନେ ସ୍ଥାନୀୟ ସାମଗ୍ରୀ କ୍ରୟ କରିବେ ସ୍ଥାନୀୟ ସାମଗ୍ରୀ ସପକ୍ଷରେ କହିବା ଆରମ୍ଭ କରିବେ ସେତେବେଳେ ଦେଶକୁ ମଜବୁତ କରିବା ଦିଗରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ ଏହା ମଧ୍ୟ ଦେଶମାତୃକାର ଏକ ପ୍ରକାର ସେବା ବୋଲି ସେ କହିଚ୍ଛନ୍ତି ଏକ ଆତ୍ମନିର୍ଭର ରାଷ୍ଟ୍ର ବିଶ୍ୱାସ ଓ ବନ୍ଧୁତାର ପରମ୍ପରା ଏବଂ ଭ୍ରାତୃତ୍ୱର ଭାବନା ପାଇଁ ଭାରତର ଯେଉଁ ଲକ୍ଷ୍ୟ ରହିଛି ପ୍ରଧାନମନ୍ତ୍ରୀ ସେହି ବିଷୟରେ ଉଲ୍ଲେଖ କରିଛନ୍ତି ଏହିସବୁ ନୀତି ଅନୁସରଣ ପୂର୍ବକ ଦେଶ ଆଗକୁ ବଢ଼ି ଚାଲିବ ବୋଲି ସେ କହିଛନ୍ତି ଦେଶ ଏବେ କରୋନା ସଂକଟର ଲକଡାଉନ ପର୍ଯ୍ୟାୟରୁ ମୁକୁଳି ଅନ୍ଲକ୍ ପର୍ଯ୍ୟାୟରେ ପହଞ୍ଚ ସାରିଥିବା ବିଷୟ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ସ୍ମରଣ କରାଇ ଦେଇଛନ୍ତି ଏହି ଅନ୍ଲକ୍ କାଳରେ କରୋନାକୁ ପରାସ୍ତ କରିବା ଏବଂ ଅର୍ଥନୀତିକୁ ମଜବୁତ କରିବା ସହିତ ଏହାର ଉନ୍ନତି ଭଳି ଦୁଇଟି ବିଷୟକୁ ଜନସାଧାରଣଙ୍କୁ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଏବେ ସରକାରଙ୍କ ନିଷ୍ପଭି ଦ୍ୱାରା ବିଭିନ୍ନ ପ୍ରତିବନ୍ଧକକୁ ହଟେଇ ଦିଆଯାଇ ଏହିସବୁ କ୍ଷେତ୍ରକୁ ପ୍ରୋହାହିତ କରାଯାଇଛି ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ମାଧ୍ୟମରେ ଏକ ଆତ୍ମନିର୍ଭର ଭାରତ ଗଠନ ଲକ୍ଷ୍ୟ ହାସଲ ପାଇଁ ଖଣିର ବ୍ୟବସାୟିକ ନିଲାମୀ ମହାକାଶ କ୍ଷେତ୍ରର ଉନ୍କକ୍ତକରଣ ଏବ ଂ କୃଷିକ୍ଷେତ୍ରରେ ସଂସ୍କାର ଆଦିର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି ସଂକଟ ସଭ୍ଜ୍ୱେ ବିଭିନ୍ନ ଐତିହାସିକ ନିଷ୍କଭି ବଳରେ ଏଇଭଳି ଅନେକ କ୍ଷେତ୍ରର ଉନ୍ନକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କେନ୍ଦ୍ର ସ୍ପାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କେନ୍ଦ୍ର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ପଦକ୍ଷେପ ସ୍ୱରୂପ ପ୍ରତିଷେଧକ ବ୍ୟବସ୍ଥା କଟକଣା ଓ କୋଭିଡ୍ ନାଇଷ୍ଟିନ ସୁପରିଚାଳନା ଯୋଗୁଁ ଏହା ସଫଳ ହୋଇଛି

ଏ ସମ୍ପର୍କରେ ଆକି ଫେସବ୍ରକରେ ପୋଷ୍ଟ କରି ଶ୍ରୀ ନାଇଡୁ କହିଛନ୍ତି ଅନେକ ଦେଶ ଏବେ କଟକଣା ଉଠାଇ ଦେଇଛନ୍ତି ଏବଂ ଅର୍ଥ ବ୍ୟବସ୍ଥାକୁ ସୁଦୃତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସେ କହିଛନ୍ତି ଯେ ଅର୍ଥବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାର ମଧ୍ୟ କ୍ରମାଗତଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାରଙ୍କ ଦ୍ୱାରା ନିଆଯାଇଥିବା ଆବଶ୍ୟକ ପ୍ରତିଷେଧକମଳକ ବ୍ୟବସ୍ଥାକୁ ସମର୍ଥନ କରିବା ସହ କୋଭିଡ୍ ନିୟମାବଳୀ ଗୁଡିକୁ ଅନୁସରଣ କରିବାକୁ ସେ ପ୍ରତ୍ୟେକଙ୍କୁ ଆହ୍ୱାନ ଦେଇଛନ୍ତି ଅପରପକ୍ଷେ ସମସ୍ତେ ପ୍ରତିଷେଧକ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସେ କହିଛନ୍ତି ନିଜକୁ ସୁରକ୍ଷିତ ରଖିବା ଲାଗି ମାସ୍କ ପରିଧାନସାମାଜିକ ଦୂରତ୍ୱ ଓ ଲଗାତାର ହାତଧୋଇବା ଉପରେ ସେ ଗୁରୁଡ୍ୱାରୋପ କରିଛନ୍ତି ଅମିତ ଶାହା ଗୌହାଟୀ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୌହାଟୀଠାରେ ବ୍ରହ୍ମପୁତ୍ର ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ଏବଂ ଭ୍ରସ୍କଳନ ପରିସ୍ଥିତିର ଆଜି ଅନୁଧ୍ୟାନ କରିଛନ୍ତି ଶ୍ରୀ ଶାହା ଏ ସମ୍ପର୍କରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ବରିଷ୍ଣ ମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମାଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବା ଲାଗି ସେ ସେମାନଙ୍କୁ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ଶାହା କହିଛନ୍ତି ଯେଏପରି ବିପତ୍ତି ସମୟରେ କେନ୍ଦ୍ର ସରକାର ଆସାମବାସୀଙ୍କ ସହ ଦୃଢ ଭାବେ ସାଥିରେ ଅଛନ୍ତି

ଏହା ସବୁଠାରୁ ବୃହତ୍ତମ ଓ ସଫଳ ଅଭିଯାନ ବୋଲି ମନ୍ତ୍ରୀ ଶ୍ରୀପୁରୀ କହିଛନ୍ତି

ଏମ୍ବର ପଲ୍ମୁନାରୀ ମେଡିସନ ବିଭାଗ ମୁଖ୍ୟ ଡକୁର ଅନନ୍ତ ମୋହନ ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋକୁ କ୍ଲୋରୋକୁଇନ କିମ୍ବା ମ୍ୟାଲେରିଆ ନିରୋଧୀ ଔଷଧ ସେବନ ନ କରିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି